ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାରା ଦେଶରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି

ଭୋଟରମାନଙ୍କୁ ନିଜ ସପକ୍ଷରେ ଆଶିବା ପାଇଁ ବିଭିନ୍ନ ରାଜନୈତିକ ଦଳର ବରିଷ୍ଣ ନେତାମାନେ ଦେଶବ୍ୟାପି ନିର୍ବାଚନୀ ର୍ୟାଲି କରୁଛନ୍ତି

ଏଗୁଡ଼ିକ ହେଲା ତାମିଲନାଡ଼ୁର ଥେଣି ଓ ରାମନାଥପୁରମ୍ ଏବଂ କର୍ଣ୍ଣାଟକର ମାଙ୍ଗାଲୋର ସଦର ଓ ବେଙ୍ଗାଲ୍ରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହା ଉତ୍ତରପ୍ରଦେଶର ଶହାଜାହାନପୁର ଓ ବଦାୟୁଁଠାରେ ହେବାକୁ ଥିବା ର୍ୟାଲିରେ ଉଦ୍ବୋଧନ ଦେବେ

ମଧ୍ୟପ୍ରଦେଶର ଗୁନା ଆସନରୁ ପୁଣିଥରେ ବର୍ତ୍ତମାନର ସାଂସଦ କ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ କରାଯାଇଛି ବରିଷ୍ଣ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀଙ୍କୁ ଆନନ୍ଦପୁର ସାହିବ ଓ ପୂର୍ବତନ ବିଧାୟକ କେବଲ ସିଂ ଧିଲୋନ ପଞ୍ଜାବର ସାଙ୍ଗପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେହିପରି ମଧ୍ୟପ୍ରଦେଶର ବିଦିତା ଲୋକସଭା ଆସନରୁ ଶୈଳେନ୍ଦ୍ର ପଟେଲ୍ ଓ ରାଜଗଡ଼ରୁ ମୋନା ସୁସ୍ତାନିଙ୍କୁ ଦଳ ପ୍ରାର୍ଥୀ କରିଛି

ନିର୍ମଳା ବିବେକାନନ୍ଦ ଫାଉଣ୍ଡେସନ୍ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ସୀମାକୁ ସୁରକ୍ଷିତ ଓ ଅନୁପ୍ରବେଶମୁକ୍ତ କରିବା ପାଇଁ ତାଙ୍କ ମନ୍ତ୍ରଶାଳୟ ପ୍ରତିରକ୍ଷା କରିଡର ନିର୍ମାଣ କରିବା ପାଇଁ ବଳିଷ୍ଣ ପଦକ୍ଷେପ ଗ୍ରହର କରୁଛି ଗତକାଲି ନୂଆଦିଲ୍ଲୀଠାରେ ବିବେକାନନ୍ଦ ଇଷ୍ଟରନ୍ୟାସନାଲ୍ ପାଉଣ୍ଡେସନ୍ଠାରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ ଦେଶର ପ୍ରତିରକ୍ଷା ମନ୍ତ୍ରଶାଳୟ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଅଗ୍ରସର ହେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ ସେ କହିଛନ୍ତି ଭାରତ ଅନ୍ୟ ଦେଶମାନଙ୍କୁ ପ୍ରତିରକ୍ଷା ସାମଗ୍ରୀ ଯୋଗାଇବାର କ୍ଷମତା ରଖୁଛି

ଶ୍ରୀ ଶାହ କହିଛନ୍ତି ଏହା ସବୁ ଭାରତୀୟଙ୍କ ପାଇଁ ଖୁସି ଓ ଗୌରବର ବିଷୟ ସେ କହିଛନ୍ତି ଗତ ପାଞ୍ଚବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସମସ୍ତ ସମ୍ମାନ ସୁଖୀ ଓ ସଶକ୍ତ ଦେଶର କଳ୍ପନା କରୁଥିବା ପ୍ରତ୍ୟେକ ଭାରତୀୟଙ୍କର

ସେଦିନଟି ଥିଲା ବୈଶାଖୀ ଦିବସ ଏହି ଜଘନ୍ୟ ଗଣହତ୍ୟାର ଶତବାର୍ଷିକୀ ଚଳିତବର୍ଷ ପାଳନ କରାଯାଉଛି ଏହି ଅବସରରେ ଉପରାଷ୍ଟ୍ରପତି ଏହି ଘଟଣାର ସ୍କାରକ ଡାକଟିକଟ ଓ ମୁଦ୍ରା ଉନ୍କୋଚନ କରିବେ ଏହାଛଡ଼ା ଗଣସଂହାରସ୍ଥଳରେ ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉପରାଷ୍ଟ୍ରପତି ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୈଶାଖୀ ଫସଲ ଅମଳର ପର୍ବ ବୈଶାଖୀ ଆଜି ଦେଶର ଉତ୍ତରଭାଗରେ ପାରମ୍ପରିକ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି ବିଶେଷକରି ପଞ୍ଜାବ ହରିଆଣା ଓ ଚଣ୍ଡୀଗଡ଼ରେ ବୈଶାଖୀ ପର୍ବ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ ଏହି ଅବସରରେ ଅନୁଷ୍ଠିତ ମେଳା ମହୋତ୍ସବରେ ଭାଗନେବା ପୂର୍ବରୁ ଲୋକମାନେ ପବିତ୍ର ପୁଷ୍କରିଣୀ କେନାଲ ଓ ନଦୀରେ ବୁଡ଼ ପକାଉଛନ୍ତି ଉହବ ପାଳନ ସମୟରେ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥା

ସହରର ବ୍ୟସ୍ତବହୁଳ ହଜାରଗଞ୍ଜ ଅଞ୍ଚଳରେ ଗତକାଲି ସକାଳେ ଏହି ବିସ୍କୋରଣ ଘଟିଥିଲା

ୟୁଏନ୍ ହାଇତି ହାଇତିରେ ଚାଲିଥିବା ଶାନ୍ତିରକ୍ଷା କାର୍ଯ୍ୟକୁ ଶେଷ କରିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦରେ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି ଗୃହଯୁଦ୍ଧ ବିଧ୍ୱସ୍ତ ଏହି ଲାଟିନ୍ ଆମେରିକୀୟ ରାଷ୍ଟ୍ର ଅତ୍ୟନ୍ତ ଗରିବ ରାଷ୍ଟ୍ର ସେଠାରେ ଏବେ ଶାନ୍ତିପ୍ରତିଷ୍ଠା ହୋଇଥିବାରୁ ବେସାମରିକ ସରକାରକୁ କ୍ଷମତା ହସ୍ତାନ୍ତର କରିବାକୁ ଜାତିସଂଘ ରାଜି ହୋଇଛି ସୁଦାନ ମିଲିଟାରୀ ଆଫ୍ରିକା ରାଷ୍ଟ୍ର ସୁଦାନରେ ସାମରିକ ବିଦ୍ରୋହ ପରେ ଦେଶର କ୍ଷମତାସୀନ ସାମରିକ ପରିଷଦର ମୁଖ୍ୟ ଜେନେରାଲ୍ ଆଓ୍ୱଦ ଇବନ୍ ଅଉଫ୍ ତାଙ୍କ ପଦର୍ ଇସ୍ତଫା ଦେଇଛନ୍ତି ଲେପୁନାଣ୍ଟ ଜେନେରାଲ୍ ଅବ୍ଦେଲ୍ ଫାତା ବୁର୍ହାନ୍ ନୂଆ ସାମରିକ ପରିଷଦ ମୁଖ୍ୟ ହେବେ ବୋଲି ବିଦାୟୀ ଜେନେରାଲ୍ ଅଉଫ୍ ଘୋଷଣା କରିଛନ୍ତି ଅପରପକ୍ଷରେ ରାଜଧାନୀ ଖାଲ୍ତୁମ୍ରେ ହଜାର ହଜାର ଲୋକ ଗତକାଲି ସମବେତ ହୋଇ ସାମରିକ ଶାସନ ବିରୁଦ୍ଧରେ ବିକ୍ଷୋଭ କରିବା ସହ ତୁରନ୍ତ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପୁନଃପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି

ଦୁଇଥର ବିଶ୍ୱବିଜେତା ଆଖ୍ୟା ଅର୍ଜନ କରିଥିବା ସାକ୍ଷୀ ଫାଇନାଲ୍ରେ ଆୟାଲ୍ୟାଣ୍ଡର ରାଜ୍ୟଗୋଷୀ ବ୍ରୋଞ୍ଜ ପଦକ ବିଜେତା ମିଚେଲ୍ ୱାଲ୍ସଙ୍କୁ ଭେଟିବେ

ବ୍ୟାଡମିଣ୍ଟନ ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ରେ ଅଲିମ୍ପିକ୍ ରୌପ୍ୟପଦକ ବିଜେତା ପିଭି ସିନ୍ଧୁ ଆଜି ପୂର୍ବତନ ବିଶ୍ୱ ଚମ୍ପିୟାନ୍ ଜାପାନର ନୋକୋମି ଓକୁହାରାଙ୍କୁ ଭେଟିବେ

ପୁରୁଷ ସିଙ୍ଗିଲ୍ସ କ୍ୱାର୍ଟର ଫାଇନାଲ୍ରେ ତାଇୱାନ୍ର ଚୋଇ ତିଏନ୍ ଚେନ୍ ସମୀର ବର୍ମାଙ୍କୁ ପରାସ୍ତ କରିଥିବା ବେଳେ କିଦାୟୀ ଶ୍ରୀକାନ୍ତ ଜାପାନର କେଣ୍ଟ୍ରୋ ମୋମୋଟାଙ୍କଠାରୁ ପରାସ୍ତ ହୋଇଥିଲେ